ପୂର୍ବରୁ ରାକ୍ୟସଭା ଏହି ବିଲ୍କୁ ଅନୁମୋଦନ କରିଥିଲା

ଏହାଛଡ଼ା ବୀମା କମ୍ପାନିଗୁଡ଼ିକର ମାଲିକାନା ଓ ଏହାର ନିୟନ୍ତ୍ରଣ ଉପରେ ଥିବା କଟକଣା ହଟେଇବା ନିମନ୍ତେ ମଧ୍ୟ ଏହି ବିଲ୍ରେ ବ୍ୟବସ୍ଥା ରହିଛି ଲୋକସଭାରେ ବିଲ୍ ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବୀମା କ୍ଷେତ୍ରରେ ବିପୁଳ ତଥା ଦୀର୍ଘସ୍ଥାୟୀ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି

ସରକାର ପ୍ରତ୍ୟେକ ଲୋକଙ୍କୁ ବୀମାଭୁକ୍ତ କରିବା ପାଇଁ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀମତୀ ସୀତାରମଣ କହିଚ୍ଛନ୍ତି

ପୂର୍ବରୁ ଏହି ବିଲ୍ ରାକ୍ୟସଭାର ଅନୁମୋଦନ ଲାଭ କରିସାରିଥିବାବେଳେ ଗତକାଲି ଲୋକସଭାରେ ମଧ୍ୟ ଏହା ପାରିତ ହୋଇଛି

ଏହି ବିଲ୍ ଦିଲ୍ଲୀର ଉପରାଜ୍ୟପାଳ ଏବଂ ବିଧାନସଭାର କେତେକ କ୍ଷମତା ଓ ଦାୟିତ୍ୱରେ ମଧ୍ୟ ସଂଶୋଧନ କରିଛି ଜର୍ରରୀ ସମୟରେ କେତେକ ନିର୍ଦ୍ଦିଷ୍ଟ ମାମଲାରେ କ୍ଷମତାର ପ୍ୟୋଗ ନିମନ୍ତେ ଉପରାଜ୍ୟପାଳଙ୍କୁ ଏହି ବିଲ୍ ଆବଶ୍ୟକ ସୁଯୋଗ ପ୍ରଦାନ କରିଛି ଦିଲ୍ଲୀ ବିଧାନସଭାର କ୍ଷମତା ପରିସର ବାହାରେ ଥିବା କେତେକ ମାମଲା ଉପରେ ନିୟମ ପ୍ରସ୍ତୁତ ନିମନ୍ତେ ମଧ୍ୟ ଏହି ବିଲ୍ ଉପରାଜ୍ୟପାଳଙ୍କୁ କ୍ଷମତା ପ୍ବଦାନ କରିଛି ଗତକାଲି ଲୋକସଭାରେ ଏହି ବିଲ୍ ଉପରେ ହୋଇଥିବା ଆଲୋଚନାରେ ଉତ୍ତର ଦେଇ ସ୍ୱରାଷ୍ଟ୍ର ରାଜ୍ୟମନ୍ତ୍ରୀ ଜିକିଷନରେଡ୍ରୀ କହିଛନ୍ତି ବ୍ୟବସ୍ଥାପକ ଓ କାର୍ଯ୍ୟପାଳିକା ମଧ୍ୟରେ ଅଧିକ ସମନ୍ଧୟ ରକ୍ଷା କରିବା ଏହି ବିଲ୍ର ଉଦ୍ଦେଶ୍ୟ ଏମ୍ପି ନଭନୀତ ମହାରାଷ୍ଟ୍ରର ସାଂପ୍ରତିକ ରାଜନୈତିକ ପରିସ୍ଥିତିକୁ ନେଇ ଗତକାଲି ଲୋକସଭାରେ ପ୍ରବଳ ହଟ୍ଟଗୋଳ ଚାଲିଥିବାବେଳେ ଶିବସେନା ସାଂସଦ ଅରବିନ୍ଦ ସାଓ୍ୱନ୍ତ ତାଙ୍କୁ ଜେଲ୍ ପଠାଇବା ପାଇଁ ଧମକ ଦେଇଛନ୍ତି ବୋଲି ଅମରାବତୀରୁ ସ୍ୱାଧୀନ ଭାବେ ନିର୍ବାଚିତ ସାଂସଦ ନବନୀତ ରବି ରାଣା ଅଭିଯୋଗ କରିଛନ୍ତି ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କୁ ଏକ ପତ୍ର ଲେଖି ସୁଶ୍ରୀ ରାଣା କହିଛନ୍ତି ଯେ ଗୃହରେ ସଚିନ ଓ୍ୱାଜେ ମାମଲା ଉପସ୍ଥାପନ କରିଥିବାରୁ ଅରବିନ୍ଦ ସାୱନ୍ତ ତାଙ୍କୁ ଏହି ଧମକ ଦେଇଛନ୍ତି ପୂର୍ବରୁ ଶିବସେନା ପକ୍ଷରୁ ତାଙ୍କ ଉପରେ ଏସିଡ ଆକ୍ରମଣ ପାଇଁ ଟେଲିଫୋନ୍ ଯୋଗେ ଧମକ ଦିଆଯାଇଥିବା ବେଳେ ତାଙ୍କ ନିକଟକୁ ଧମକପୂର୍ଣ୍ଣ ଚିଠି ମଧ୍ୟ ଲେଖାଯାଇଥିବାର ସେ କହିଛନ୍ତି ଏହା କେବଳ ତାଙ୍କର ଅବମାନନା ନୁହେଁ ବର୍ଚ୍ଚ ଦେଶର ସମସ୍ତ ମହିଳାଙ୍କ ଅପମାନ ବୋଲି କହିବା ସହିତ ଶିବସେନା ସାଂସଦଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁଶ୍ରୀ ରାଣା ଦାବି କରିଛନ୍ତି

ଉଭୟଙ୍କୁ ମରଶୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି

ଜାତି ଧର୍ମ ବର୍ଷ ଭାଷା ଓ ଲିଙ୍ଗ ନିର୍ବିଶେଷରେ ଏହି ପ୍ରରସ୍କାର ପ୍ରଦାନ କରାଯାଇଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗାନ୍ଧି ଶାନ୍ତି ପୁରସ୍କାର ପାଇଁ ବିଚାରକ ମଣ୍ଡଳୀ ଗଠନ କରାଯାଇଥିଲା ଏଥିରେ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଓ ଲୋକସଭାରେ ସର୍ବବୃହତ୍ ବିରୋଧୀ ଦଳର ନେତା ସଦସ୍ୟ ରହିଛନ୍ତି ସଂସ୍କୃତି ମନ୍ତ୍ରଣାଳୟ କହିଛି ଗତ ଶୁକ୍ରବାର ଦିନ ବିଚାରକମଣ୍ଡଳୀର ଏକ ବୈଠକରେ ଆଲୋଚନା ହେବା ପରେ ସର୍ବସମ୍ମତିକ୍ରମେ ଏହି ନିଷ୍ପଭି ନିଆଯାଇଥିଲା ଅହିଂସା ଓ ଗାନ୍ଧିବାଦ ମାଧ୍ୟମରେ ସାମାଜିକ ଅର୍ଥନୈତିକ ଓ ରାଜନୈତିକ ପରିବର୍ତ୍ତନ ପାଇଁ ଉଭୟଙ୍କ ଉଦ୍ୟମ ନିମନ୍ତେ ଏହି ପୁରସ୍କାର ମରଣୋତ୍ତର ଭାବେ ପ୍ରଦାନ କରାଯାଇଛି ବଙ୍ଗବନ୍ଧୁ ମାନବାଧିକାର ଓ ସ୍ୱାଧୀନତାର କର୍ଷ୍ଣଧାର ଥିଲେ ଏବଂ ଉଭୟ ବାଂଲାଦେଶ ଓ ଭାରତ ପାଇଁ ସେ ଜଣେ ମହାନାୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି

ଆମର ହସ୍ତଗତ ହୋଇଥିବା ଖବର ଅନୁସାରେ ମହାରାଷ୍ଟ୍ର ପଞ୍ଜାବ କର୍ଷାଟକ ଗୁଜ୍ରାତ ଓ ମଧ୍ୟପ୍ରଦେଶରେ କୋଭିଡ ସଂକ୍ରମଣ ପ୍ରତିଦିନ ବଢ଼ିବାରେ ଲାଗିଛି

'ଛିଛୋରେ' ଚଳଚ୍ଚିତ୍ରକୁ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି 'ଗୁମ୍ନାମୀ' ଚଳଚ୍ଚିତ୍ର ସର୍ବଶ୍ରେଷ୍ଠ ବଙ୍ଗଳା ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଛି କଙ୍ଗନା ରାନାବତ୍ 'ପଙ୍ଗା' ଓ 'ମଣିକର୍ଷିକା' ପାଇଁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ ପୁରସ୍କାର ପାଇବେ ହିନ୍ଦୀ ଚଳଚ୍ଚିତ୍ର 'ଭୋଁସ୍ଲେ' ପାଇଁ ମନୋଜ ବାଜପେୟୀ ଏବଂ ତାମିଲ ଚିତ୍ର 'ଅସୁରମ୍' ନିମନ୍ତେ ଧନୁଷ୍ଙ୍କୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ପୁରସ୍କାର ପ୍ରଦାନ କରାଯିବ

ରାଜୁ ସୁନ୍ଦରମ୍ ତେଲୁଗୁ ଚିତ୍ର 'ମହର୍ଷି' ପାଇଁ ସର୍ବଶ୍ରେଷ ନୂତ୍ୟ ନିର୍ଦ୍ଦେଶନା ପୁରସ୍କାର ପାଇବେ ଅଧିକ ଚଳଚ୍ଚିତ୍ର ଅନୁକୂଳ ରାଜ୍ୟ ଶ୍ରେଣୀରେ ସିକ୍କିମ୍କୁ ପୁରସ୍କୃତ କରାଯିବ

ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ପୁରସ୍କାର ସୋହିଣୀ ଚଟ୍ଟେପାଧ୍ୟାୟଙ୍କୁ ପ୍ରଦାନ କରାଯିବ ଅଣ ଫିଚର ଫିଲ୍ମ ବର୍ଗରେ ସର୍ବଶ୍ରେଷ ଆନିମେସନ ଫିଲ୍ମ ପୁରସ୍କାର 'ରାଧା'କୁ ମିଳିବ ସର୍ବଶ୍ରେଷ୍ଠ କଳା ଓ ସଂସ୍କୃତି ପୁରସ୍କାର ଓଡ଼ିଆ ଚଳଚ୍ଚିତ୍ର 'ଶ୍ରୀକ୍ଷେତ୍ରରୁ ସାହିଯାତ'କୁ ମିଳିବ

କ୍ରିକେଟ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ପୁଣେଠାରେ ତିନିଟିକିଆ ଏକଦିବସୀୟ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବ